ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସ୍ୱର୍ଗୀୟ ନେତାଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି

ପାର୍ ଆଡ୍ଜର୍ଣ୍ଣ ତାମିଲ୍ନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍କେ ମୁଖ୍ୟ ଏମ୍ କରୁଣାନିଧିଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ ପରେ ପାର୍ଲାମେଣ୍ଟର ଉଭୟ ସଭାକୁ ଆଜିପାଇଁ ମୁଲତବୀ ରଖାଯାଇଛି ସକାଳେ ଲୋକସଭାର କାର୍ଯ୍ୟଧାରା ଆରମ୍ଭ ହେବାମାତ୍ରେ ବାଚସ୍କତି ସୁମିତ୍ରା ମହାଜନ କହିଥିଲେ ଦେଶ ଜଣେ ଅତି ଲୋକପ୍ରିୟ ତଥା ଦକ୍ଷ ନେତାଙ୍କୁ ହରାଇଛି କରୁଣାନିଧିଙ୍କ ବିୟୋଗ ଦେଶପାଇଁ ଏକ ଅପ୍ରରଣୀୟ କ୍ଷତି ଓ ଏଥିସହ ଏକ ଯୁଗର ଅନ୍ତ ଘଟିଛି ବୋଲି ବାଚସ୍କତି କହିଥିଲେ ଡକ୍କର କରୁଣାନିଧିଙ୍କ ଦୀର୍ଘ ଦିନର ରାଜନୈତିକ ଜୀବନରେ ସେ ତାଙ୍କର ଦୃଢ଼ ନେତୃତ୍ୱର ପ୍ରଦର୍ଶନ କରିଥିଲେ ଓ ସମାଜର ଗରିବ ଅବହେଳିତ ତଥା ନିଷ୍ପେଷିତ ବର୍ଗପାଇଁ ଅହରହ କାର୍ଯ୍ୟ କରିଥିଲେ ବୋଲି ଶ୍ରୀମତୀ ମହାଜନ କହିଛନ୍ତି ତାଙ୍କୁ ଜଣେ ବହୁମୁଖୀ ପ୍ରତିଭା ଭାବେ ବର୍ଷ୍ଣନା କରି ବାଚସ୍କତି କହିଥିଲେ ତାମିଲ୍ ଚଳଚ୍ଚିତ୍ର ଜଗତରେ ସେ ଜଣେ ସ୍ୱନାମଧନ୍ୟ କାହାଣୀ ଲେଖକ ଭାବେ ନିଜକୁ ପ୍ରତିଷ୍ଠା କରିଥିଲେ ସିନେମା ମାଧ୍ୟମରେ ସେ ତାଙ୍କର ରାଜନୈତିକ ଦୃଷ୍ଟିଭଙ୍ଗୀର ସଫଳ ପରିପ୍ରକାଶ କରିପାରିଥିଲେ ରାଜ୍ୟସଭାରେ ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡୁ ତାଙ୍କୁ ଜଣେ ଦକ୍ଷ ପ୍ରଶାସକ ଉହର୍ଗୀକୃତ ସମାଜସେବୀ ତଥା ନିଷ୍ଠାବାନ୍ କୃଟନୀତିଜ୍ଞ ଭାବେ ବର୍ଷ୍ଣନା କରିଛନ୍ତି ସେ କହିଛନ୍ତି ସ୍ୱର୍ଗତ କରୁଣାନିଧି ତାମିଲ୍ନାଡୁ ଓ ଦେଶର ଅଭିବୃଦ୍ଧି ତଥା ବିକାଶରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଆସିଛନ୍ତି ଶ୍ରୀ ନାଇଡୁ କହିଛନ୍ତି ଡକ୍ଟର କରୁଣାନିଧି ତାଙ୍କର ରାଜନୈତିକ ଜୀବନରେ ଜଣେ ସଂଗ୍ରାମୀ ନେତା ଥିଲେ ଓ ଅନେକ ଜଟିଳତାର ସାହସର ସହ ସମ୍ମୁଖୀନ ହୋଇଥିଲେ ଶ୍ରୀ ନାଇଡୁ କହିଛନ୍ତି ତାମିଲ ଚଳଚ୍ଚିତ୍ର ଜଗତର ସୁପ୍ରସିଦ୍ଧ କାହାଣୀ ଲେଖକ ଭାବେ ସେ ବିଧବା ବିବାହ ଅସ୍ଚ୍ୟଶ୍ୟତା ଦୂରୀକରଣ ଓ ଜମିଦାରୀର ଉଚ୍ଛେଦ ଭଳି ପ୍ରସଙ୍ଗଗୁଡ଼ିକୁ ସର୍ବସମ୍ମୁଖକୁ ଆଣିଥିଲେ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନସ୍ୱରୂପ ଦୁଇ ସଭାରେ ନିରବ ପ୍ରାର୍ଥନା କରାଯାଇଥିଲା କର୍ନ୍ତୁଣାନିଧ୍ ମାଡ୍ରାସ୍ ହାଇକୋର୍ଟ ଚେନ୍ବାଇର ମରିନା ବିଚ୍ରେ ଡିଏମ୍କେ ସଭାପତି ଏମ୍ କରୁଣାନିଧିଙ୍କର ସମାଧି ପାଇଁ ଅନୁମତି ପ୍ରଦାନ କରିଛନ୍ତି ଅସ୍ଥାୟୀ ମୁଖ୍ୟ ବିଚାରପତି ହୁଲୁବାଦି ଜି ରମେଶଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ସମାଜାସେବୀ ଟ୍ରାଫିକ୍ ରାମାସ୍ୱାମୀଙ୍କ ସମେତ ମରିନା ବିଚ୍ରେ ସମାଧି ଦିଆଯାଇଥିବା ଅନ୍ୟ ବ୍ୟକ୍ତିମାନଙ୍କ ସମାଧି ସମ୍ପନ୍ଧୀୟ ସମସ୍ତ ପଡ଼ିରହିଥିବା ଆବେଦନକୁ ଖାରଜ କରିଦେଇଛନ୍ତି ମରିନା ବିଚ୍ରେ ସ୍ୱର୍ଗତ କରୁଣାନିଧିଙ୍କୁ ସମାଧି ଦିଆଯିବାପାଇଁ ତାମିଲ୍ନାଡୁ ସରକାର ମନା କରିବା ପରେ ଡିଏମ୍କେ ଗତ ବିଳୟିତ ରାତ୍ରିରେ ଅଦାଲତର ଦ୍ୱାରସ୍ଥ ହୋଇଥିଲା ଏକ ସ୍ୱତନ୍ତ୍ର ଶୁଣାଶିରେ ଅଦାଲତ ଆଜି ସକାଳକୁ ବିଚାର ସ୍ଥଗିତ ରଖିଥିଲେ ଏଆଇଏଡିଏମ୍କେ ସରକାର ପଡ଼ିରହିଥିବା ମାମଲାଗୁଡ଼ିକର କାରଣ ଦର୍ଶାଇ ସମାଧ୍ୟପାଇଁ ଜାଗା ଦେବାଲାଗି ଅକ୍ଷମତା ପ୍ରକାଶ କରିଥିଲେ ସ୍ୱର୍ଗତ କରୁଣାନିଧିଙ୍କ ମରଶରୀରକୁ ଲୋକମାନଙ୍କ ଶେଷ ଦର୍ଶନ ପାଇଁ ରାଜାଜୀ ହଲ୍ରେ ରଖାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଚେନ୍ନାଇ ଯାଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି

ରାଜ୍ୟ ସରକାର ଆଜି ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି

କେନ୍ଦ୍ର ସରକାର କରୁଣାନିଧିଙ୍କ ପ୍ରତି ସମ୍ମାନ ପ୍ରଦର୍ଶନସ୍ୱରୂପ ରାଷ୍ଟ୍ରୀୟ ସମ୍ମାନ ସହକାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବାକୁ ଘୋଷଣା କରିଛନ୍ତି ଦିଲ୍ଲୀ ଓ ସମସ୍ତ ରାଜ୍ୟ ରାଜଧାନୀରେ ଆଜି କାତୀୟ ପତାକା ଅର୍ଦ୍ଧନମିତ ରଖାଯାଇଛି କେନ୍ଦ୍ର ସରକାର ଆଜି ସମଗ୍ର ଦେଶରେ ଶୋକପାଳନ କରୁଛନ୍ତି ସେ ଦୂଷ୍ଟିରୁ ଆଜି ସରକାରୀ ସ୍ତରରେ କୌଣସି ମନୋରଞ୍ଜନ କାର୍ଯ୍ୟ ହେଉ ନାହିଁ

ଲକ୍ଷ୍ମୌଠାରେ ଗତରାତିରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ନିରପେକ୍ଷ ତଦନ୍ତ ପାଇଁ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ରାଜ୍ୟ ସରକାର ନିଷ୍କଉି ନେଇଛନ୍ତି ପ୍ରମାଣ ନଷ୍ଟ ନ ହେବାକୁ ନିର୍ଣିତ କରିବାପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଥିବାର ସେ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି ଆଶ୍ରୟ ଗୃହରୁ ଉଦ୍ଧାର କରାଯାଇଥିବା ବାଳିକାମାନଙ୍କୁ ବାରାଣାସୀର ଏକ ଆଶ୍ରୟ ଗୃହକୁ ନିରାପଦରେ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି

ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ସେମାନେ ସେମାନଙ୍କର ମନୋନୟନ ପତ୍ର ଦାଖଲ କରିଛନ୍ତି ଆସନ୍ତାକାଲି ପୂର୍ବାହୁରେ ରାଜ୍ୟସଭା ଉପାଧ୍ୟକ୍ଷ ପଦପାଇଁ ନିର୍ବାଚନ ହେବ ସଚିବାଳୟ ପକ୍ଷରୁ କୁହାଯାଇଛି ମୌଖିକ ଭୋଟ୍ରେ ମତଦାନ ହେବ ଯଦି ଡିଭିଜନ୍ ହୁଏ ତେବେ ଭୋଟିଂ ମାଧ୍ୟମରେ ମତଦାନ କରାଯିବ ହରିବଂଶ ନାରାୟଣ ସିଂ ବିହାରରୁ କଣେ ବରିଷ୍ଠ ସାମ୍ଘାଦିକ ଓ କେଡିୟୁ ତାଙ୍କୁ ପ୍ରାର୍ଥୀ କରାଇଛି ଅନ୍ୟପକ୍ଷରେ ବିକେ ହରିପ୍ରସାଦ କର୍ଷାଟକକୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଛନ୍ତି ଗତମାସରେ ପ୍ରଫେସର ପିକେ କୁରିଏନ୍ ଅବସର ନେବା ପରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ଖାଲିପଡ଼ିଛି ଇତିମଧ୍ୟରେ ତେଲ୍ରଗ୍ରଦେଶମ ପାର୍ଟି ହରିପ୍ରସାଦଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି ନୀତିଶ୍ ସପୋର୍ଟ ଜେଡିୟୁ ସଭାପତି ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ଉପାଧ୍ୟକ୍ଷ ପଦପାଇଁ ନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କ ପ୍ରତି ବିଜେଡି ଟିଆର୍ଏସ୍ ଓ ଆଇଏନ୍ଏଲ୍ଡିର ସମର୍ଥନ ସଂଗ୍ରହ ପାଇଁ ଉଦ୍ୟମ କରିଛନ୍ତି ଖବର ଅନୁସାରେ ନୀତିଶ କୁମାର ବ୍ୟକ୍ତିଗତ ଭାବେ ନବୀନ ପଟ୍ଟନାୟକ ଓ କେ ଚନ୍ଦ୍ରଶେଖର ରାଓଙ୍କୁ ଟେଲିଫୋନ୍ କରିଥିଲେ ଇତିମଧ୍ୟରେ ଜେଡିୟୁ ଜାତୀୟ ସମ୍ପାଦକ କେସି ତ୍ୟାଗୀ ବିଜେଡି ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ରାଜି ହୋଇଥିବାର ଦାବି କରିଛନ୍ତି ଅନ୍ୟ ପକ୍ଷରେ ଟିଆର୍ଏସ୍ ମୁଖ୍ୟ ଚଡ଼ାନ୍ତ ନିଷ୍ପଭି ନେବା ପୂର୍ବରୁ ପାର୍ଟି ସହକର୍ମୀମାନଙ୍କ ସହ ଏ ବିଷୟରେ ଆଲୋଚନା କରିବେ ବୋଲି ନୀତିଶ କୁମାରଙ୍କୁ ଜଣାଇଛନ୍ତି ଏସ୍ସି କାଠ୍ରଆ କାଠ୍ରଆ ଗଣବଳାକାର ଓ ହତ୍ୟା ମାମଲାର ଜଣେ ମ୍ରଖ୍ୟ ସାକ୍ଷୀ ତାଲିବ୍ ହୁସେନ୍ଙ୍କ ଆବେଦନ ଉପରେ ସୁପ୍ରିମ୍କୋର୍ଟ ଜନ୍ମୁ କାଶ୍ମୀର ସରକାରଙ୍କଠାରୁ ଜବାବ ଲୋଡ଼ିଛନ୍ତି ଏକ ମିଥ୍ୟା ବଳାକାର ମାମଲାରେ ରାଜ୍ୟ ପ୍ରଲିସ୍ ତାହାର ହାଜତ୍ରେ ଶାରୀରିକ ନିର୍ଯାତନା ଦେଇଥିବାର ସେ ଅଭିଯୋଗ କରିଛନ୍ତି ପ୍ରଧାନ ବିଚାରପତି ଦୀପକ୍ ମିଶ୍ର ଜଷ୍ଟିସ୍ ଏନ୍ଏନ୍ ଖାନ୍ୱିଲ୍କର ଓ ଡି ୱାଇ ଚନ୍ଦ୍ରଚଡ଼ଙ୍କ ଖଣ୍ଡପୀଠ ହୁସେନ୍କୁ ପୁଲିସ୍ ହାଜତରେ ଶାରୀରିକ ନିର୍ଯାତନା ଦିଆଯାଇଥିଲା ଓ ଏ କ୍ଷେତ୍ରରେ ନ୍ୟାୟିକ ହସ୍ତକ୍ଷେପ ଆବଶ୍ୟକ ଥିଲାବୋଲି ବରିଷ୍ଠ ଓକିଲ ଇନ୍ଦିରା ଜୟସିଂଙ୍କ ଯୁକ୍ତିକୁ ବିବେଚନା କରିଛନ୍ତି ସପ୍ତାହେ ଭିତରେ ଜବାବ ଦେବାକୁ ଖଶ୍ଚପୀଠ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ସିଇସି ଇଭିଏମ୍ ମ୍ବଖ୍ୟ ନିର୍ବାଚନ କମିଶନର୍ ଓପି ରାଓତ୍ କହିଛନ୍ତି ଇଲେକ୍ଟ୍ରୋନିକ ଭୋଟିଂ ମେସିନ୍ ଏକ ଅଭେଦ୍ୟ ଜ୍ଞାନକୌଶଳରେ ନିର୍ମିତ ହୋଇଛି ଓ ଗତ ଅନେକ ବର୍ଷ ମଧ୍ୟରେ ଏଥିରେ କୌଣସି ତ୍ରଟି ପରିଲକ୍ଷିତ ହୋଇ ନାହିଁ

ସେ କହିଛନ୍ତି ଆଇଆଇଟି ବମ୍ପେରର ବିଶେଷଜ୍ଞମାନେ ତ୍ରଟିର କାରଣକୁ ପରୀକ୍ଷା ନିରୀକ୍ଷା କରିଛନ୍ତି ଓ ସମ୍ପ୍ରତି ଶେଷ ହୋଇଥିବା ଉପନିର୍ବାଚନଗୁଡ଼ିକରେ ଭିଭିପାଟ୍ ମେସିନ୍ ସୁଚାରୁର୍ପେ କାର୍ଯ୍ୟ ସମ୍ପାଦନ କରିଛି କେଳାସ ପିଲ୍ଗ୍ରୀମ୍ କୈଳାସ ମାନସରୋବର ଯାତ୍ରାରୁ ଫେରୁଥିବା ସମସ୍ତ ତୀର୍ଥଯାତ୍ରୀଙ୍କୁ ନେପାଳର ସିମିକୋଟ୍ରୁ ଖାଲି କରାଯାଇଛି

ଇତିମଧ୍ୟରେ ନେପାଳଗଞ୍ଜ ସିମିକୋଟ୍ ହିଲ୍ସା ପଥଦେଇ କେଳାସ ମାନସରୋବର ଯାତ୍ରା କାରି ରହିଛି

ସ୍ୱରାଜ୍ ୟୁନିୟନ୍ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ମ୍ୟାଲେସିଆକୁ ବ୍ୟବସାୟ କାର୍ଯ୍ୟରେ ଯାଇଥିବା ଅପହୃତ ଦୁଇଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି ସେ କହିଛନ୍ତି ଆର୍ପି ବୈଦ୍ୟ ଓ କେପି ବୈଦ୍ୟ ନାମକ ଦୁଇ ଜଣ ବ୍ୟବସାୟୀ ମ୍ୟାଲେସିଆ ଯାଇଥିବାବେଳେ ଗତ ଶୁକ୍ରବାର ଦିନ ସେମାନଙ୍କୁ ଅପହରଣ କରି ନିଆଯାଇଥିଲା ଏକ ଟ୍ୱିଟ୍ ବାର୍ଭାରେ ଶ୍ରୀମତୀ ସ୍ୱରାଜ ଭାରତୀୟ ହାଇକମିଶନର୍ ମ୍ରିଦୁଲ୍ କୁମାର ଓ ତାଙ୍କ ଟିମ୍ ଏବଂ ମ୍ୟାଲେସିଆ ପୁଲିସ୍ର ପ୍ରଶଂସା କରିଛନ୍ତି ଆଇଏମ୍ଏଫ୍ ଇଣ୍ଡିଆ ଆନ୍ତର୍ଜାତିକ ମୁଦ୍ରାପାଣ୍ଡି କହିଛି ଭାରତ ଆଗାମୀ କେଇ ଦଶନ୍ଧି ପର୍ଯ୍ୟନ୍ତ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧିର ବାହକ ହେବ

ସେ କହିଛନ୍ତି ଚୀନ୍ ଓ ଆମେରିକା ପରକୁ ଭାରତର ସ୍ଥାନ ରହିଛି